ଆସନ୍ତାକାଲି ପର୍ଯ୍ୟନ୍ତ ଲାଗି ରହିବ ଏଭଳି ପାଗ

ଘଟଣାସ୍ତୁଳରେ ନର୍ଲାପୋଲିସ ଏବଂ ନର୍ଲା ତହସିଲଦାର ପହଞ୍ ଚାଷୀମାନଙ୍କ ସହ ଆଲୋଚନା କରଛନ୍ତି

ପୁରୀ ଅନୁଗୋଳ ମେମୁ ଟ୍ରେନ ସେବା ସବୁଠାରୁ ଦୀର୍ଘ ଟ୍ରେନ ସେବା ହେବ ବୋଲି କୁହାଯାଇଛି

ବିଶ୍ୱ ଚାମ୍ପିୟନ୍ ବେଲ୍ଜିୟମ୍ ପ୍ରଥମ ଦୂଇଟି ରାଉଣ୍ ମ୍ ଚ୍ରେ ବିଜୟୀ ହୋଇଥିବାବେଳେ ତୂତୀୟ ରାଉଣ୍ଡ ମ୍ୟାଚ୍ ଖେଳିବ